ଏଥିରେ ମୁଖ୍ୟ ଅତିଥିଭାବରେ ସାଂସଦ ଅର୍କକେଶରୀ ଦେଓ ଉଦ୍ଘାଟନ କରି କହିଥିଲେ ଯେ ଖାଦ୍ୟ ସୁରକ୍ଷା ହି ଁଦାରିଦ୍ର୍ୟ ଦୂରୀକରଣର ପ୍ରଥମ ଉପାୟ ଏଥପାଇଁ ଏହାକୁ ଗୁରୁତ୍ ଦିଆଯାଉଛି

ଏ ନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି

କିନିଷପତ୍ର ନେବା ଆଶିବା ପରିବହନ କ୍ଷେତ୍ରରେ ମଧ୍ଧ ଏହାର ବ୍ୟବହାର ହେବ ନାହି

ସେମାନଙ୍ଙ ମଧ୍ଧରୁ ଦୁଇଜଣଙ୍ଙୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଜଶେ ଛାତ୍ର ନିଖୋଜ ଅଛି